ରାଜନାଥ ମସ୍କୋ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମସ୍କୋ ଗସ୍ତରେ ଯାଇଥିବା ବେଳେ ସେ ଚୀନ୍ ପ୍ରତିରକ୍ଷାମନ୍ତ୍ରୀ ଓ୍ୱି ଫେଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ ନାହିଁ ବୋଲି ଚୀନ୍ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି

ଭାରତ ଚୀନ୍ ମଧ୍ୟରେ ଲାଗିରହିଥିବା ସୀମା ସମସ୍ୟା କାଳରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ଆଜି ଭାରତ ଚୀନ ସୀମା ବ୍ୟାପାର କମିଟି ପକ୍ଷରୁ ଉଭୟ ଦେଶ ମଧ୍ୟରେ ଭିଡ଼ିଓ କନ୍ଫରେନ୍ ି ଜରିଆରେ ସମାଧାନର ସ୍ତ୍ର ବାହାର କରିବା ପାଇଁ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଉଭୟ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନାରେ ପୂର୍ବ ଲଦାଖ ଅଞ୍ଚଳରୁ ନିଜ ନିଜର ସେନା ହଟାଇ ନେବା ପାଇଁ ସହମତି ପ୍ରକାଶ ପାଇଥିବା ସ୍ଚଚନା ମିଳିଛି

ଲଘୁ ସୂକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏଭଳି ଋଣ ପ୍ରଦାନ କରାଯିବା ଲକ୍ଷ୍ୟରେ ସରକାରଙ୍କ ଦ୍ୱାରା ଶୁଭାରୟ କରାଯାଇଥିବା ଯୋଜନା ଦ୍ୱାରା ଏହି କ୍ଷେତ୍ରକୁ ଆଶ୍ୱସ୍ତି ମିଳିଛି କୋଭିଡ୍ ନାଇଷ୍ଟିନ୍ ସଂକଟ ସମୟରେ ଏମ୍ଏସ୍ଏମ୍ଇକୁ କମ୍ ସୁଧରେ ପ୍ରାୟ ଅତିରିକ୍ତ ତିନି ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ ଲାଗି ବ୍ୟାଙ୍କଗୁଡ଼ିକ ପଦକ୍ଷେପ ନେଇଛନ୍ତି ଏମ୍ଏସ୍ଏମ୍ଇକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ହସ୍ତକ୍ଷେପ ଏହି କ୍ଷେତ୍କକ ଲାଭ ପହଞ୍ଚାଇବାରେ ସହାୟକ ହୋଇଛି ଏହି ଯୋଜନାରେ ଯେଉଁ ବ୍ୟାଙ୍କଗୁଡ଼ିକ ରଣ ପ୍ରଦାନ ଦିଗରେ ସବୁଠାରୁ ଆଗରେ ରହିଛନ୍ତି ସେଗୁଡ଼ିକ ହେଲା ଏସ୍ବିଆଇ ଏଚ୍ଡିଏଫ୍ସି ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ

ଏ ନେଇ କେନ୍ଦ୍ର ସରକାର ନିଷ୍ପଭି ଗ୍ରହଣ କରିଥିବା ଜଣାପଡ଼ିଛି

ଗତକାଲି ଭାରତର ଏହି ନିଷ୍ପଭି ସଂପର୍କରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସର ଅଧିକାରୀ ସଇଦି ହାଇଦରଙ୍କୁ ବୈଦେଶିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପାକିସ୍ତାନ ଦୂତାବାସରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଗୁଇନ୍ଦାଗିରି କରୁଥିବା ଏବଂ ଆତଙ୍କୀ ସଂଗଠନଗୁଡ଼ିକ ସହ ସଂପର୍କ ରଖିଥିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କଣାପଡ଼ିଛି

ଭାରତ ପକ୍ଷରୁ କୁହାଯାଇଛି ପାକିସ୍ତାନ ଦୂତାବାସ ଅଧିକାରୀ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ଭାରତୀୟ ଦୂତାବାସ କର୍ମଚାରୀମାନଙ୍କୁ ପାକିସ୍ତାନ ପକ୍ଷରୁ ଅଯଥାରେ ହଇରାଣ ହରକତ କରାଯାଉଛି ପୂର୍ବରୁ କୌଣସି କାରଣ ନଥାଇ ପାକିସ୍ତାନ ସରକାର ସେଠାକାର ଦୂତାବାସରେ କାର୍ଯ୍ୟରତ ଦୁଇଜଣ ଭାରତୀୟ ଅଧିକାରୀଙ୍କୁ ଦିନ ତମାମ ଏକ ପୋଲିସ୍ ଷ୍ଟେସନରେ ରଖି ନିର୍ଯାତନା ଦେଇଥିବା ଖବର ଆସିବା ପରେ ଭାରତ ପକ୍ଷର୍ ଏଭଳି ପଦକ୍ଷେପ ଗ୍ହଣ କରାଯାଇଛି

ସେହି କମ୍ପାନୀକୁ ଅନୁଚିତ ଭାବେ ଅନୁଗ୍ରହ ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିବା ପରେ ସିବିଆଇ ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ଏବଂ ଅନ୍ୟ କଣେ ଅଧିକାରୀଙ୍କ ବିରୋଧରେ ମାମଲା ଦାୟାର କରାଯାଇଛି

ତେଲଙ୍ଗାନା ସିଏମ୍ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କ ଶତବାର୍ଷିକୀ ବର୍ଷବ୍ୟାପି ପାଳନ କରାଯିବ ସେ ଘୋଷଣା କରି କହିଛନ୍ତି ସ୍ୱର୍ଗତ ରାଓ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଓ ତାହାକୁ ସ୍କରଣ କରିବାକୁ ରାଜ୍ୟ ପକ୍ଷରୁ ବର୍ଷବ୍ୟାପୀ ବିଭିନ୍ନ ଉତ୍ସବ ପାଳନ କରାଯିବ

ମୁଖ୍ୟ କାର୍ଯ୍ୟକ୍ରମ ହାଇଦ୍ରାବାଦଠାରେ ପିଭିଜ୍ଞାନଭୂମି ଦ୍ୱାରା ଆୟୋଜନ କରାଯାଇଥିବା ସେ କହିଛନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହରାଓଙ୍କ ପୁଅ ପିଭି ପ୍ରଭାକର ରାଓ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ରହିଛନ୍ତି ଞ୍ଜାନଭୂମିରେ ପାଳନ କରାଯିବାକୁ ଥିବା ମୁଖ୍ୟଉହବରେ କୋଭିଡ୍ ନାଇଷ୍ଟିନ୍ କଟକଣା ପାଳନ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ହାଇଦ୍ରାବାଦରେ ପିଭି ସ୍କାରକୀ ନିର୍ମାଣ କରାଯିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅପ୍ରକାଶିତ ଲେଖା ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶତବାର୍ଷିକୀ କମିଟି କହିଛି ଏଚ୍ଆର୍ଡି ମିନିଷ୍ଟର ଦେଶର ଉଚ୍ଚ ଶିକ୍ଷାନୁଷାନରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବସ୍ଥିତ ଭାବେ ଲାଗୁ କରି ବ୍ୟବସାୟିକ ଦକ୍ଷତା ବୃଦ୍ଧି ନିମନ୍ତେ ଷ୍ଟାର୍ଟ ଅପ୍ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ୟୁକ୍ତି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ପୁନଃ ଲାଗୁ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ପ୍ରତିହତ ଲାଗି ଞ୍ଜାନ ପ୍ରଯୁକ୍ତିବିଦ୍ୟା ଓ ଅଭିନବତ୍ୱ ଆଣିବା ଲାଗି ୟଙ୍ଗ ଇଣ୍ଡିଆ ବା ୟୁକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ଆଇଡିଆ ବା ଅବଧାରଣା ସୃଷ୍ଟି କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ନିଶଙ୍କ କହିଛନ୍ତି

ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ବୈଠକରେ ଯୋଗଦେଇ ସେ କହିଛନ୍ତି ସାଧାରଣ ପରୀକ୍ଷା ଏବଂ କରୋନା ନମୁନା ପରୀକ୍ଷା ମଧ୍ୟରେ ବହ୍ର ପ୍ରଭେଦ ରହିଛି

ଅନ୍ୟପକ୍ଷରେ ମିଳିତ କାତିସଂଘ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ସମାନ ସଂଖ୍ୟକ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚତ ହେଉଥିବା କୁହାଯାଇଛି